ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିୟୁ ଅଟେଲି ନିୟୁ କିଶନଗଡ଼ ଠାରୁ ଏହି ଟେନ୍କୁ ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏହି ଫ୍ରେଟ୍ କରିଡର୍ ଭାରତ ପାଇଁ ସୁଯୋଗର ଦ୍ୱାର ଖୋଲିଦେବ

ପ୍ରଧାନମନ୍ତ୍ରୀ କହିଛନ୍ତି ଏଇ କିଛିଦିନ ପୂର୍ବେ ଦୁଇଟି କୋବିଡ୍ ପ୍ରତିଷେଧକକୁ ମଞ୍ଜୁରି ପ୍ରଦାନ କରାଯାଇଛି ସେହି ଦୁଇଟି ପ୍ରତିଷେଧକ ଭାରତରେ ପ୍ରସ୍ତୁତ କରାଯାଇଛି ସେହି ଦୁଇ ପ୍ରତିଷେଧକ ଦେଶର ଲୋକମାନଙ୍କୁ ଦିଆଯିବ ସେ କହିଛନ୍ତି ଏହିସବ୍ କାର୍ଯ୍ୟର୍ ଦେଶ ଦ୍ରତ ବେଗରେ ଆତ୍ମନିର୍ଭର ଭାରତ ଆଡ଼କୁ ଅଗ୍ରସର ହେଉଥିବାର ସଙ୍କେତ ମିଳୁଛି

ଏହି କରିଡର୍ କାର୍ଯ୍ୟକାରୀ ହେବା ସହିତ ରାଜସ୍ଥାନ ଓ ହରିୟାଣାର ରେୱାଡ଼ି ମନେସର୍ ନର୍ନଉଲ୍ ଫୁଲେରା ଓ କିଶନ୍ଗଡ଼ ଅଞ୍ଚଳର ବହୁ ଶିଳ୍ପ ସଂସ୍ଥା ଉପକୃତ ହେବ

ଏହି ସେକ୍କନ୍ କାଷ୍ଡଲା ପିପବବ୍ ମୁନ୍ଧ୍ରା ଓ ଦହେଜ୍ ଭଳି ବନ୍ଦରଗୁଡ଼ିକୁ ଉତ୍ତମ ଯୋଗାଯୋଗ ସୁବିଧା ଯୋଗାଇବ ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟର୍ ଓ ରେଳମନ୍ତ୍ରୀ ପିୟୁଷ୍ ଗୋୟଲ୍ ସେଠାରେ ଉପସ୍ଥିତ ଥିଲେ

ସେହି ଲୋକମାନଙ୍କ ମଧ୍ୟରେ କରୋନା ଲକ୍ଷଣ ସ୍ୱଚ୍ଚର୍ତ୍ତ ମଧ୍ୟମ ଥିବାର ରିପୋର୍ଟ ମିଳିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ସ୍ୱାସ୍ଥ୍ୟ ମୌଳିକତାଞ୍ଚାର ବିକାଶ କେନ୍ଦ ସରକାରଙ୍କଦ୍ୱାରା ପ୍ରଣୀତ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ କୋବିଡ୍ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ମୋଟ୍ ଆରୋଗ୍ୟ ହାର କ୍ରମାନ୍ୱୟରେ ବୃଦ୍ଧି ପାଇଚାଲିଛି

ଅଧିକ ନମୁନା ପରୀକ୍ଷା ପାଇଁ ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦେଶରେ ଗବେଷଣାଗାର ଗ୍ରଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି

ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତ ବ୍ୟକ୍ତିମାନଙ୍କର ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କୁ ପୃଥକ୍ କରି ରଖାଯାଉଛି ଓ ଶୀଘ୍ର ଚିକିହା ମଧ୍ୟ କରାଯାଉଛି

ଏହି ପରାମର୍ଶ ସୂଚୀରେ ବନ୍ୟଜନ୍ତୁମାନଙ୍କ ସହ ଲୋକମାନଙ୍କର ମୁହାଁମୁହିଁ ହେବା ଘଟଣାର ସମାଧାନ ସମ୍ପନ୍ଧୟୀ ବିଭିନ୍ନ ପରାମର୍ଶ କାରି କରାଯାଇଛି ଏହି ସ୍ଚଚୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କାରି କରାଯାଇଛି ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟରେ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି

ବନ୍ୟଜନ୍ତ୍ରମାନଙ୍କ ସହ ଲୋକମାନଙ୍କର ମ୍ରକାବିଲା ଯୋଗୁଁ ଫସଲର ଯେଉଁ କ୍ଷତି ଘଟ୍ଛି ତାହାର ଭରଣା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଉପଯୋଗ ଲାଗି ଏଥିରେ ପରାମର୍ଶ ଦିଆଯାଇଛି ଏହାବ୍ୟତୀତ ଜଙ୍ଗଲ ଅଞ୍ଚଳରେ ପଶୁଖାଦ୍ୟ ଓ ଜଳ ସମ୍ପଦ ଉତ୍ସଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ଏଥିରେ ପରାମର୍ଶ ଦିଆଯାଇଛି ଏହାଦ୍ୱାରା ବନ୍ୟଜନ୍ତୁ ଓ ଲୋକମାନଙ୍କ ମଧ୍ୟରେ ମୁହାଁମୁହିଁ ହେବାକୁ ରୋକାଯାଇପାରିବ

ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳ ସ୍ତରରେ ବିଭାଗୀୟ କମିଟି ଗଠନ ଆଗୁଆ ସତର୍କ ସୂଚନା ଜାରି ବ୍ୟବସ୍ଥା ବନ୍ୟକନ୍ତୁମାନଙ୍କୁ ଜନବସତି ଅଞ୍ଚଳରେ ପ୍ରବେଶ କରିବାରୁ ରୋକିବାପାଇଁ ବାଡ଼ ଦେବା ଡେଡିକେଟେଡ୍ ସର୍କଲ୍ ସ୍ତରୀୟ କଷ୍ଟ୍ରୋଲ୍ ରୁମ୍ ସ୍ଥାପନ ଓ ନିଃଶୁଳ୍କ ହଟ୍ଲାଇନ୍ ଟେଲିଫୋନ୍ ସ୍ୱବିଧା ଆଦି ବିଷୟ ଏଥିରେ ସ୍ଥାନ ପାଇଛି

ଜୋ ବାଇଡେନ୍ଙ୍କୁ ରାଷ୍ଟ୍ରପତି ନିର୍ବାଚନର ବିଜେତା ଭାବେ ସ୍ୱୀକୃତି ପ୍ରଦାନ କରିବାପାଇଁ ହାଉସ୍ ଓ ସିନେଟ୍ରେ ବିତର୍କ ଚାଲିଥିବାବେଳେ ଟ୍ରମ୍ଙ୍କ ସମର୍ଥକମାନେ କ୍ୟାପିଟ୍ଲ ବିଲ୍ଡିଙ୍ଗ୍ ମଧ୍ୟକୁ ଜୋର୍ ଜବରଦସ୍ତ ପ୍ରବେଶ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କର ଉତ୍ତ୍ୟକ୍ତ ସମର୍ଥକମାନଙ୍କୁ ନିଜ ନିଜର ଘରକୁ ଫେରିଯିବାପାଇଁ ଅନୁରୋଧ କରିଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି ହୋଇଥିବାର ପୁନର୍ବାର ଅଭିଯୋଗ କରିଥିଲେ ପୂର୍ବରୁ ଡେମୋକ୍ରାଟିକ୍ ପାର୍ଟି ଜର୍ଜିଆରେ ଦୁଇଟି ସିନେଟ୍ ଆସନ ବିଜୟୀ ହୋଇଛି ଫଳରେ ଆମେରିକା ସିନେଟ୍ରେ ଡେମୋକ୍ରାଟିକ୍ ପାର୍ଟିର ନିୟନ୍ତ୍ରଣ ଅଧିକ ମଜବୃତ୍ ହେବାପାଇଁ ଏହା ରାସ୍ତା ଖୋଲିଦେଇଛି

ଇଣ୍ଡିଆ ୟୁଏନ୍ଏସ୍ସି ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦ ପାଇଁ ଆଫ୍ରିକୀୟ ଦେଶମାନଙ୍କର ସ୍ୱଚ୍ଚ ପ୍ରତିନିଧିତ୍ୱ ଉପରେ ଅତ୍ମସମୀକ୍ଷା କରିବାକୁ ଭାରତ ଆହ୍ୱାନ ଦେଇଛି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି କାତିସଂଘ ନିରାପତ୍ତା ପରିଷଦର ଅର୍ଦ୍ଧାଧିକ ବିଷୟ ଯଦିଓ ଆଫ୍ରିକା ସମ୍ଭନ୍ଧୀୟ ରହିଛି ତଥାପି କାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଗୋଟିଏ ବି ହେଲେ ଆଫ୍ରିକୀୟ ଦେଶରୁ ପ୍ରତିନିଧିତ୍ୱ ରହି ନାହିଁ ସେ କହିଛନ୍ତି ଏହି ଐତିହାସିକ ତ୍ରଟିର ସୁଧାର ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପଦକ୍ଷେପ ନେବା ଉଚିତ ଓ ଏକୁଲ୍ୱିନି ସହମତିକୁ ସାମୃହିକ ସମର୍ଥନ ପ୍ରଦାନ କରାଯିବା ଆବଶ୍ୟକ ବୈଦେଶିକ ସଚିବ ଗତ ରାତିରେ ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ସାଫ୍ରତିକ ବିଶ୍ୱରେ ଆଫ୍ରିକା ପ୍ରମୁଖ ଭୂମିକା ନେବା ଆରମ୍ଭ କରିଥିବାରୁ ଏହାକୁ ସ୍ୱାଗତ କରି ସେ କହିଛନ୍ତି ଆଫ୍ରିକା ୟୁନିୟନ୍ ସମଗ୍ର ଆଫ୍ରିକା ଅଞ୍ଚଳରେ ଏକତ୍ରୀକରଣ ଓ ଶାନ୍ତିସ୍ଥାପନ କ୍ଷେତ୍ରରେ ନେତୃତ୍ୱ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ